ଦୁର୍ଘଟଶାକୁ ନେଇ ଆଇନଜୀବୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ କାର୍ଯ୍ୟବନ୍ଦ ଆଦୋଳନ ଜାରି ରହିଛି

କିନିଷପତ୍ର ନେବା ଆଶିବା ପରିବହନ କ୍ଷେତ୍ରରେ ମଧ୍ଧ ଏହାର ବ୍ୟବହାର ହେବ ନାହି

ସ୍ଗାରକପତ୍ର ପ୍ରଦାନ ଓଡ଼ିଶାକୁ ମଦମୁକ୍ତ ରାଜ୍ୟରେ ପରିଶତ କରିବା ପାଇଁ ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ଆସନ୍ତାକାଲି ଗାଧୀ ଜୟନ୍ତୀ ପାଳନ ଅବସରରେ ଏକ ସ୍କାରକପତ୍ର ଦିଆଯିବ

ସେହିପରି ବହୁ ପୂର୍ବତନ କିଲ୍ଲୁ ପରିଷଦ ସଭ୍ୟ ସରପଞ ସମିତିସଭ୍ୟ ମାନେ ଆକି ବିଜେପିରେ ଯୋଗ ଦେଇଛନ୍ତି

ସେମାନେ ଗାଁକୁ ଯାଇ ଚାଷୀମାନଙ୍କୁ ଫସଲ ସ୍ବରକ୍ଷା ସମ୍ପର୍କରେ ପରାମର୍ଶ ଦେବା ସହିତ ସଚେତନ କରାଇବେ

ଏଥପାଇଁ ମନ୍ଦିର ଭିତରେ ବ୍ୟାରିକେଡ ନିର୍ମାଣ କରାଯାଇଛି ଭକ୍ତମାନେ ସିଂହଦ୍ୱାର ଦେଇ ଭିତରେ ପ୍ରବେଶ କରି ଶ୍ରୀଟୀଉଙ୍କୁ ଦର୍ଶନ ପରେ ଦକ୍ଷିଣ ପଣ୍କିମ ଏବଂ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି

ଶ୍ରଦ୍ବାଳୁମାନେ ଜଗମୋହନ ଭିତରକାଠ ପାଖରେ ଛିଡାହୋଇ ଚତୁର୍ବ୍ଧାମ୍ର୍ଭିଙ୍କୁ ଦର୍ଶନ କରୁଛନ୍ତି

ଭିତରକୁ ମୋବାଇଲ ଫୋନ ଏବଂ କ୍ୟାମେରା ନେବାକୁ ଅନୁମତି ଦିଆଯାଉ ନାହିଁ ଧାଡିରେ ଯାଉଥିବା ଭକ୍ତମାନେ ଅଧିକ ସମୟ ନାଟମଣ୍ଡପ କିମ୍ୟା ଜଗମୋହନରେ ଠିଆହୋଇ ନପାରିବେ ସେଥିଲାଗି ପଦକ୍ଷେପ ନିଆଯାଇଛି ସର୍ବୋଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ତଥା ଜିଲାଜଜ୍ଙ୍କ ସୁପାରିସକୁ ଭିଭିକରି ଶ୍ରୀମନ୍ଦିର ପ୍ରଶାସନ ଧାଡିଦର୍ଶନ ବ୍ୟବସ୍କା କାର୍ଯ୍ୟକାରୀ କରିଥିବା କୁହାଯାଉଛି

ରାଜଭବନ ସମ୍ମୁଖରେ ବିଜେପିର ଛାତ୍ର ଯୁବ ମହିଳା କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି

ଆଜି ସକାଳୁ ତିନିଜଣ ମହିଳା ଶୌଚ ପାଇଁ ଯାଇଥିବାବେଳେ ଭବାନୀପାଟଣା ପଟୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଧକ୍କ ଦେବା ଫଳରେ ଏଭଳି ଘଟଶା ଘଟିଛି ଗୁରୁତର ଆହତ ହେବାରୁ ଜଣଙ୍ଙୁ ଭବାନୀପାଟଣା ମୁଖ୍ୟ ଚିକିସାଳୟରେ ଭର୍ତି କରାଯାଇଛି